ପିଏମ୍ ଇନ୍ଭେଷ୍ଟର୍ସ ମିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପ୍ରଦେଶର ଧର୍ମଶାଳାଠାରେ ଆଜି ଦୁଇଦିନିଆ ବିଶ୍ୱ ପୁଞ୍ଜିନିବେଶକାରୀ ସମ୍ମିଳନୀକୁ ଉଦ୍ଘାଟନ କରିବେ ରାଜ୍ୟରେ ପୁଞ୍ଜି ନିବେଶକୁ ଆକର୍ଷିତ କରିବା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ହିମାଚଳ ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଇଛି

କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ରେଳବାଇ ଓ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ୍ ରାଷ୍ଟ୍ରମନ୍ତ୍ରୀ ଅହମ୍ମଦ ପଟେଲ ରାମେଶ୍ୱର ତେଲି ଓ ଅନୁରାଗ ଠାକୁର ମଧ୍ୟ ଏହି ସମ୍ମିଳନୀରେ ଉପସ୍ଥିତ ରହିବେ

ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ଉଦ୍ଯାପନୀ ଅଧିବେଶନରେ ପୌରୋହିତ୍ୟ କରିବେ କ୍ୟାବିନେଟ୍ ଶସ୍ତା ଓ ମଧ୍ୟବିତ୍ତ ଶ୍ରେଣୀ ପାଇଁ ବନ୍ଦ ରହିଥିବା ଗୃହ ନିର୍ମାଣ ପ୍ରକଳ୍ପଗୁଡ଼ିକ ସଂପୂର୍ଣ୍ଣ କରିବା ଲାଗି ଆର୍ଥିକ ଋଣ ପ୍ରଦାନ ସକାଶେ ଏକ ସ୍ୱତନ୍ତ୍ର ଔଷ୍ଣୋ ଖୋଲିବା ଲାଗି କ୍ୟାବିନେଟ୍ ମଂକ୍କୁରୀ ପ୍ରଦାନ କରିଛି

ଏହି ପାଣ୍ଠି ପ୍ରଦାନ କରାଗଲେ ଅସମ୍ପୂର୍ଣ୍ଣ ଗୃହ ନିର୍ମାଣ ପ୍ରକଳ୍ପଗୁଡ଼ିକ ସଂପୂର୍ଣ୍ଣ କରିବା ପାଇଁ ନିର୍ମାଣକାରୀ ସଂସ୍ଥାଗୁଡ଼ିକୁ ସୁବିଧା ହେବ ଏବଂ କ୍ରେତାମାନଙ୍କୁ ସେମାନେ ଘର ଯୋଗାଇ ଦେଇପାରିବେ ଘର କିଣିବା ପାଇଁ କଷ୍ଟ ଉପାର୍ଜିତ ଅର୍ଥ ପ୍ରଦାନ କରିଥିବା ମଧ୍ୟବିତ୍ତ ଶ୍ରେଣୀର ଗୃହ କ୍ରେତାମାନେ ସମ୍ମୁଖୀନ ହେଉଥିବା ଆର୍ଥିକ ଚାପକୁ ମଧ୍ୟ ଏହା ଦ୍ୱାରା ଦୂର କରାଯାଇପାରିବ ଗ୍ରୁପ୍ ଏ ଶ୍ରେଣୀର ଟେଲିଗ୍ରାଫ୍ ବିଲ୍ଡିଂ ୱାର୍କ ସର୍ଭିସ୍ ଏବଂ ପଦବୀଗୁଡ଼ିକର କ୍ୟାଡର ରିଭ୍ୟୁ କରିବା ପାଇଁ ମଧ୍ୟ କ୍ୟାବିନେଟ୍ ମଂକୁରୀ ପ୍ରଦାନ କରିଛି

ଏହାଦ୍ୱାରା ଦୂରସଂଚାର ଓ ଡାକ ବିଭାଗରେ କାର୍ଯ୍ୟରତ କ୍ଷେତ୍ରୀୟ ଶାଖା ତଥା ସଦର କାର୍ଯ୍ୟାଳୟଗୁଡ଼ିକରେ କ୍ୟାଡର ପୁନର୍ଗଠନକୁ ମଜବୁତ କରାଯାଇ ପାରିବ ଏହି କ୍ୟାଡରରେ ନୂଆ ନିଯୁକ୍ତି କରାଯିବ ନାହିଁ ଏବଂ ବର୍ତ୍ତମାନର ଅଧିକାରୀମାନଙ୍କୁ ପ୍ରଭାବିତ ନ ହେଲାଭଳି ବ୍ୟବସ୍ଥା ମାଧ୍ୟମରେ ଏହି କ୍ୟାଡର ଧୀରେଧୀରେ ଲୋପ ପାଇଯିବ

ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗକୁ ମଜବୁତ କରିବା ପାଇଁ ଭାରତ ଓ ପାରାଗୁଏ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିବାକୁ ମଧ୍ୟ କ୍ୟାବିନେଟ୍ ମଫ୍ଜୁରୀ ପ୍ରଦାନ କରିଛି ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସଂକ୍ରାନ୍ତ ବୈଷୟିକ ସହଯୋଗ ଉପରେ ଭାରତ ଓ ସ୍କୁଇଜରଲ୍ୟାଣ୍ଡ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରକୁ ମଧ୍ୟ କ୍ୟାବିନେଟ୍ ଅନୁମତି ଦେଇଛି ସ୍ୱାସ୍ଥ୍ୟ ଓ ଔଷଧପତ୍ର କ୍ଷେତ୍ରରେ ଭାରତ ଓ ବ୍ରାଜିଲ ମଧ୍ୟରେ ରାଜିନାମା ପାଇଁ କ୍ୟାବିନେଟ୍ ସମ୍ମତି ପ୍ରଦାନ କରିଛନ୍ତି ଅକ୍ଷୟଶକ୍ତି କ୍ଷେତ୍ରରେ ଭାରତ ଓ ଗିନି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିବା ପାଇଁ କ୍ୟାବିନେଟ୍ ଅନୁମୋଦନ କରିଛି

ରାଜ୍ୟରେ ଶିଳ୍ପଗୁଡ଼ିକୁ ବିଶେଷ କରି ଅଣୁ କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ବା ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଅଧିକ ପ୍ରୋହାହନ ଦେବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ

ଭାରତର ଅର୍ଥନୀତିକୁ ପାଞ୍ଚ ଟ୍ରିଲିୟନ୍ ଡଲାରରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ଏମ୍ଏସ୍ଏମ୍ଇ କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୋହରାଇଛନ୍ତି ମେଡ଼ିକାଲ ପି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା ଶିକ୍ଷାବର୍ଷ ପାଇଁ ବେସରକାରୀ ଭେଷଜ ମହାବିଦ୍ୟାଳୟଗୁଡ଼ିକ ଲାଗି ଫି' ଧାର୍ଯ୍ୟ ସଂକ୍ରାନ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି ଭାରତୀୟ ଭେଷଜ ପରିଷଦର ପରିଚାଳନା ବୋର୍ଡକୁ ଚିଠା ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ କୁହାଯାଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଅରୁଣ ସିଂଘଲ ଆକାଶବାଣୀ ସହ କଥାବାର୍ତ୍ତା ବେଳେ କହିଛନ୍ତି ଜାତୀୟ ଭେଷଜ ଆୟୋଗ ପ୍ରତିଷ୍ଠା କରାଯିବା ପର୍ଯ୍ୟନ୍ତ ଫି' ଧାର୍ଯ୍ୟ ପାଇଁ ପରିଚାଳନା ବୋର୍ଡ ପ୍ରଥମ ଚିଠା ପ୍ରସ୍ତୁତ କରିବ

ମହାରାଷ୍ଟ୍ର ବିଧାନସଭାର ଚଳିତ କାର୍ଯ୍ୟକାଳ ଆସନ୍ତା ଶନିବାର ଦିନ ଶେଷ ହେଉଥିବାରୁ ସରକାର ଗଠନ ପାଇଁ ବିଜେପି ଆଜି ଦାବି ଉପସ୍ଥାପନ କରିବ ବୋଲି ଆଶା କରାଯାଉଛି ବିଜେପିର ବରିଷ ନେତା ତଥା ପରିବେଶ ମନ୍ତ୍ରୀ ସୁଧୀର ମୁଙ୍ଗତିଓ୍ୱର ଓ ରାଜ୍ୟ ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ ରାଜ୍ୟପାଳଙ୍କୁ ସାକ୍ଷାତ କରିବେ ବିଜେପି କୋର କମିଟି ନେତାମାନଙ୍କର ମୁମ୍ଭାଇଠାରେ ଏକ ବୈଠକ ପରେ ସୁଧୀର ମୁଙ୍ଗତିଓର ସାମ୍ଭାଦିକମାନଙ୍କୁ କହିଛନ୍ତି ଯେତେଶୀଘ୍ର ସମ୍ଭବ ରାଜ୍ୟରେ ବିଜେପି ଶିବସେନା ସରକାର ଗଠନ କରିବା ପାଇଁ ତାଙ୍କ ପାର୍ଟି ସବୁ ପ୍ରକାର ଉଦ୍ୟମ ଚଳାଇଛି ରାଜ୍ୟରେ ଦେଖାଦେଇଥିବା ରାଜନୈତିକ ଅଚଳାବସ୍ଥା ସଂକ୍ରାନ୍ତରେ ଆଲୋଚନା କରିବାକୁ ଶିବସେନା ସଭାପତି ଉଦ୍ଧବ ଠାକ୍ରେ ଆଜି ପାର୍ଟିର ନବନିର୍ବାଚିତ ବିଧାୟକମାନଙ୍କର ଏକ ବୈଠକ ଡକାଇଛନ୍ତି ଶିବସେନା ଏନ୍ସିପି ଓ କଂଗ୍ରେସ ମେଣ୍ଟରେ ସରକାର ଗଠନ କରିବାକୁ ଏନ୍ସିପି ମୁଖ୍ୟ ଶରଦ ପାୱାର ଗତକାଲି ଅସ୍ତ୍ରୀକାର କରିଥିଲେ ଶ୍ରୀ ପାୱାର କରିଛନ୍ତି ବିଜେପି ଓ ଶିବସେନାକୁ ଜନାଦେଶ ମିଳିଥିବାରୁ ରାଜ୍ୟରେ ସେମାନେ ସରକାର ଗଠନ କରିବା ଉଚିତ ଏବଂ ତାଙ୍କ ଦଳ ଏକ ଦାୟିତ୍ୱବାନ ବିରୋଧୀଦଳର ଭୂମିକା ନିଭାଇବ

ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଢ଼େଇବର୍ଷ ଲେଖାଏଁ ରହିବା ପାଇଁ ଶିବସେନା ଅଟଳ ରହୁଥିବାରୁ ଦୁଇ ଦଳ ମଧ୍ୟରେ ମିଳାମିଶା ହୋଇପାରୁ ନାହିଁ

ଗତକାଲି ମହାରାଷ୍ଟ୍ରର ପୁନେଠାରେ ନିରନ୍ତର ଜଳ ପରିଚାଳନା ସଂପର୍କିତ ଦ୍ୱିତୀୟ ଆନ୍ତର୍ଜାତିକ ସମ୍ମିଳନୀକୁ ଉଦ୍ଘାଟନ କରିବା ଅବସରରେ ସେ ଏହା କହିଛନ୍ତି ଏହି ଯୋଜନା ଖୁବ୍ ଶୀଘ୍ର ଶେଷ ହେବ ଏବଂ ଦେଶ ନିରନ୍ତର ଜଳ ପରିଚାଳନା ଦିଗରେ ଆଗେଇ ଚାଲିବ ବୋଲି ଶ୍ରୀ ଶେଖାଓ୍ୱତ ପ୍ରତିଶ୍ରତି ଦେଇଛନ୍ତି ସେ କହିଛନ୍ତି ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଏହି ଯୋଜନାର ପ୍ରଥମ ପର୍ଯ୍ୟାୟ ଶେଷ ହେବାକୁ ଥିବାବେଳେ ଅବଶିଷ୍ଟ କାର୍ଯ୍ୟ ଦୁଇବର୍ଷ ମଧ୍ୟରେ ସଂପୂର୍ଣ୍ଣ ହେବ

ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ ଏନ୍ବିଟି ପକ୍ଷରୁ ଏହି ବହିଗୁଡ଼ିକ ପ୍ରକାଶ କରାଯାଇଛି ସେଗୁଡ଼ିକ ହେଲା 'ଗୁରୁ ନାନକ ବାଣୀ' 'ନାନକ ବାଣୀ' ଏବଂ 'ସାଖିଆନ୍ ଗୁରୁ ନାନକ ଦେବ'

ଦିଲ୍ଲୀସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ମୁଖ୍ୟ ଆକାଶବାଣୀକୁ ଏହି ସ୍ବଚନା ଦେଇଛନ୍ତି ମିଳିଥିବା ସ୍ବଚନା ଅନୁଯାୟୀ ଲଘୁଚାପ ପ୍ରଭାବରେ ଆକ୍କି ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ପ୍ରବଳ ପବନ ବହିବା ସହିତ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି ବ୍ୟାଡମିଣ୍ଟନ ଚାଇନା ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଯୋଡ଼ି ପାରୁପଲୀ କାଶ୍ୟପ ଓ ବିସାଇପ୍ରଣୀତ ଆକ୍କି ଚୀନ୍ର ଫୁକୋଉଠାରେ ସେମାନଙ୍କର ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍ ଖେଳିବେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ପୂର୍ବତନ ଚମ୍ପିୟାନ କାଶ୍ୟପ ଡେନ୍ମାର୍କର ସପ୍ତମ ମାନ୍ୟତାପ୍ରାପ୍ତ ଭିକ୍କର ଆକ୍ନେଲସନ୍ଙ୍କୁ ଭେଟିବାକୁ ଥିବାବେଳେ ବିଶ୍ୱ ଚମ୍ପିୟାନ୍ସିପ୍ର ବ୍ରୋଞ୍ଜ ପଦକ ବିଜେତା ବିସାଇପ୍ରଣୀତ ଡେନ୍ମାର୍କର ଚତ୍ରର୍ଥ ମାନ୍ୟତାପ୍ରାପ୍ତ ଖେଳାଳି ଆଣ୍ଡର ଆଣ୍ଟନ୍ସେନ୍ଙ୍କ ମଧ୍ୟରେ ମୁକାବିଲା ହେବ ସେହିଭଳି ମିକ୍କଡ ଡବଲ୍ସରେ ଭାରତର ସାତ୍ତ୍ୱିକ ସାଇରାଜ ରାଙ୍କିରେଡି ଓ ଅଶ୍ୱିନୀ ପୋନାସ୍ପାଙ୍କ ଯୋଡ଼ି ଦକ୍ଷିଣ କୋରିଆର ସେଉଙ୍ଗ୍ ଜେ ସିଓ ଓ ୟୁଜଙ୍ଗ୍ ଚାଏଙ୍କ ଯୋଡ଼ିକୁ ଭେଟିବ

ସାମୁଦ୍ରିକ ଝଡ଼ 'ମହା' ଆକି ଗୁଜରାଟ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବାରୁ ଏହି ମ୍ୟାଚ୍କୁ ନେଇ ଅନିଶ୍ଚିତତା ଦେଖାଦେଇଛି